ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କଟକଣାକୁ ଇତିମଧ୍ଘରେ କଡ଼ାକଡ଼ି କରିଛନ୍ତି

ଜଳ ପର୍ଯ୍ୟଟନ ଜଳ ପର୍ଯ୍ୟଟନର ବିକାଶ ନିମନ୍ତେ ରାକ୍ୟ ସରକାର ନିଷ୍ବଭି ନେଇଛନ୍ତି

ଜଳ ପର୍ଯ୍ୟଟନରେ ଜଳକ୍ରୀଡ଼ା ବୋଟିଂ ମିନି ପାର୍କ ରେସ୍ତୋରାଁ ଓ ଅନ୍ୟାନ୍ୟ ସୁବିଧା ରହିବ